ଭୁବନେଶ୍ୱର ସ୍ଥିତ ସେଚ ସଦନରେ ଅନୁଷ୍ଷିତ ରାଜ୍ୟ ବନ୍ୟା ନିୟନ୍ତଣ ବୋର୍ଡ ବୈଠକରେ ଏହି ନିଷ୍ବତ୍ତି ନିଆଯାଇଛି ମିଳିଥିବା ସ୍ଚନା ଅନୁଯାୟୀ ବାଲେଶ୍ୱର କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଆଦି ବିଭିନ୍ନ ଜିଲ୍ଲାରେ ଦୁର୍ବଳ ନଦୀବନ୍ଧର ମରାମତି କରାଯିବ

ଶ୍ରୀ ମହାନ୍ତି କହିଛନ୍ତି ଏହି ଆଇନ୍ ଦ୍ୱାରା କୌଶସି ନାଗରିକଙ୍କର ନାଗରିକତା ଯିବ ନାହି ବରଂ ନାଗରିକତା ପ୍ରଦାନ କରାଯିବ ତେବେ କେତେକ ବିରୋଧୀ ଦଳ ଏହି ଆଇନ୍ ବିରୁଦ୍ଧରେ କୁପ୍ରଚାର କରୁଛନ୍ତି ଏହି ଭଳି ଭ୍ରମାତ୍କକ ତଥ୍ୟରେ ବିଶ୍ୱାସ ନ କରି ଏହି ଆଇନ୍ ପ୍ରତି ଭରସା ରଖିବା ଲାଗି ଲାଗି ଶ୍ରୀ ମହାନ୍ତି ଜନସାଧାରଣଙ୍କୁ ନିବେଦନ କରିଛନ୍ତି

ରାଜ୍ୟ କ୍ରୀଡ଼ା ମନ୍ତୀ ତୁଷାରକାନ୍ତି ବେହେରା ଏହାକୁ ଉଦ୍ଘାଟନ କରି କହିଛନ୍ତି ଯେ ଓଡ଼ିଶାରେ ହକି ଖେଳକୁ ଅଧିକ ଉଚ୍ଚସ୍ଥାନକୁ ନେବା ଲାଗି ସରକାରଙ୍କ ପକ୍ଷରୁ ପ୍ରୟାସ କାରି ରହିଛି

ଏଥିପାଇଁ କ୍ରୀଡ଼ା ପ୍ରେମୀମାନେ ଆଗେଇ ଆସିବାକୁ ଶ୍ରୀ ବେହେରା ଆହ୍ବାନ ଦେଇଛନ୍ତି ଏବେ ଓଡ଼ିଶାରେ ଏହାର ସମ୍ଭାବନା ସୃଷି କରିବା ଲକ୍ଷ୍ୟରେ ଏଭଳି ସମାରୋହ ଆୟୋଜନ ହେଉଛି ବୋଲି ସେ କହିଛନ୍ତି

ଏଥିପାଇଁ ଗତକାଲି ଗଣନାକାରୀମାନଙ୍କୁ ସେଠାରେ ସବିଶେଷ ତାଲିମ ଦିଆଯାଇଛି

ଏଥିସହ କେନୁଝର ମୟୂରଭଞ୍ଞ ଜିଲ୍ଲାରେ ବଜ୍ରପାତ ନେଇ ପାଶିପାଗ ବିଭାଗ ପକ୍ଷର୍ ୟେଲୋଓ୍ୱାର୍ଷିଂ କାରି କରାଯାଇଛି